ଏହି ଆପ୍କୁ କୃଷକମାନେ ସିଧାସଳଖ ବ୍ୟବହାର କରିପାରିବେ ଏହି ଅବସରରେ ବିହାରର ମସ୍ୟପାଳନ ଓ ପଶୁ ପାଳନ କ୍ଷେତ୍ରରେ ଆହୁରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦା ଯୋଜନା ଦେଶରେ ମହ୍ୟପାଳନ କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲ ପାଇଁ ସରକାରଙ୍କର ଏକ ପ୍ରମୁଖ ଯୋଜନା

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀମାନଙ୍କ ସହ ଅନ୍ଲାଇନ ଜରିଆରେ ବାର୍ତ୍ତାଳାପ କରିଛନ୍ତି ପିଏମ୍ ସାଉଦି କିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସାଉଦି ରାଜା ସଲ୍ମନ୍ ବିନ୍ ଅବଦୁଲ ଅଜିଜ୍ ଅଲ୍ ସଉଦ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇ ନେତା କୋବିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ବିଶ୍ୱ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ମତ ବିନିମୟ କରିଛନ୍ତି

ଭାରତ ଓ ସାଉଦିଆରବ ମଧ୍ୟରେ ଥିବା ଦ୍ୱିପକ୍ଷୀୟ ସଂପର୍କକୁ ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଆହୁରି ଅଧିକ ସୁଦୃଢ଼ କରିବା ଓ ସବୁକ୍ଷେତ୍ରରେ ସହଯୋଗ ସ୍ଥାପନ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସାଉଦି ଆରବରୁ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱଦେଶ ଆଣିବାରେ ରାଜା ସଲ୍ମନଙ୍କ ସହାୟତା ପାଇଁ ଶ୍ରୀ ମୋଦୀ ତାଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ସାଉଦି ରାଜା ରାଜପରିବାରର ସମସ୍ତ ସଦସ୍ୟ ଓ ଦେଶର ନାଗରିକମାନଙ୍କର ଉଉମ ସ୍ୱାସ୍ଥ୍ୟ ସମୃଦ୍ଧି କାମନା କରିଛନ୍ତି

ଅମ୍ଘାଲା ସ୍ଥିତ ବିମାନ ବାହିନୀ ଘାଟିଠାରେ ଏକ ସ୍ପତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲ ଯୁଦ୍ଧ ବିମାନଗୁଡ଼ିକୁ ବିମାନ ବାହିନୀରେ ସାମିଲ କରାଯାଇଛି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ନ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ଉପସ୍ଥିତିରେ ରାଫେଲ ଯୁଦ୍ଧ ବିମାନଗୁଡ଼ିକୁ ସାମିଲ କରାଯାଇଛି ଏହା ପରେ ଦୁଇଦେଶର ପ୍ରତିରକ୍ଷାମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନର ଯୁଦ୍ଧକୌଶଳ ପ୍ରଦର୍ଶନ ପରିଦର୍ଶନ କରିଛନ୍ତି

ବିମାନ ବାହିନୀର ଡେୟାର ଡେବିଲ୍ସମାନଙ୍କ ଦ୍ୱାରା ତେଜସ୍ ବିମାନରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା ଓ ସାରଙ୍ଗ ହେଲିକପୁର ଏରୋବେଟିକ୍ ଟିମ୍ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା

ରାଫେଲ ବିମାନଗୁଡ଼ିକ ଭାରତରେ ପହଞ୍ଚୁବା ପରେ ସେଗୁଡ଼ିକୁ ଓ୍ୱାଟର କ୍ୟାନନ୍ ଅଭିବାଦନ ଦିଆଯାଇଥିଲା

ନମ୍ରନା ପରୀକ୍ଷା ସଂକ୍ମିତମାନଙ୍କର ଚିହ୍ରଟ ଓ ଚିକିହା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍କୁଲ୍ ଏଜୁକେସନ୍ କନ୍କେଭ୍ ଶିକ୍ଷା ମନ୍ତ୍ରଣାଳୟ ଏକବିଂଶ ଶତାବ୍ଦୀରେ ସ୍କୁଲ୍ ଶିକ୍ଷା ସଂକ୍ରାନ୍ତ ଏକ ଦୁଇଦିନିଆ ସମ୍ମିଳନୀର ଆୟୋଜନ କରୁଛି ଆଜିଠାରୁ ଆରମ୍ଭ ହୋଇଥିବା ଶିକ୍ଷକ ପର୍ବ ଅଧୀନରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି ସମ୍ମିଳନୀର ପ୍ରଥମ ଦିନରେ ଏଥିରେ ପ୍ରିନ୍ସପାଲ୍ ଓ ଶିକ୍ଷକମାନଙ୍କ ଉପରେ ଆଲୋକପାତ କରାଯିବ ଜାତୀୟ ଶିକ୍ଷାନୀତିକୁ ସେମାନେ କିଭଳି ସ୍ଟଜନଶୀଳତାର ସହ କାର୍ଯ୍ୟକାରୀ କରିଛନ୍ତି ସେ ସଂକ୍ରାନ୍ତରେ ଆଲୋଚନା କରାଯିବ ସମ୍ମିଳନୀରେ କ୍ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଓ ଅନ୍ୟ ସ୍ଟଜନଶୀଳ ଶିକ୍ଷକମାନେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସମ୍ମିଳନୀରେ ଉଦ୍ବୋଧନ ଦେବେ ଏହି ଦୁଇଦିନିଆ ସମ୍ମିଳନୀରେ ଶିକ୍ଷାକ୍ଷେତ୍ରର ବିଶେଷଜ୍ଞମାନଙ୍କ ଦ୍ୱାରା ଆଲୋଚନାମାନ କରାଯିବ ଓ ସ୍କୁଲ୍ ଶିକ୍ଷା ପାଇଁ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିଶ୍ଳେଷଣ କରାଯିବ

ଶିକ୍ଷା ମନ୍ତ୍ରଣାଳୟ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଅନେକ ଓ୍ବେବ୍ନାରର ଆୟୋଜନ କରିବ ସେହି ଓ୍ବେବ୍ନାରଗୁଡ଼ିକରେ ଶିକ୍ଷାକ୍ଷେତ୍ରର ବିଶେଷଜ୍ଞମାନେ କାତୀୟ ଶିକ୍ଷାନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବେ ଇଣ୍ଡୋ ଚୀନ୍ ମିଟ୍ ଭାରତ ରୁଷ ଓ ଚୀନ୍ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଆଜି ମସ୍କୋରେ ଏକ ଭୋଜିସଭା ଅନୁଷ୍ଠିତ ହେବ ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ସମୟରେ ଏହି କଥାବାର୍ତ୍ତା ହେଉଛି

ଭରୀତ ଓ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ସମ୍ପନ୍ଧରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଖବର ମିଳିନଥିଲେ ମଧ୍ୟ ଗତକାଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବା ବିଷୟ କୁହାଯାଇଥିଲା ସେହି ସାମ୍ଘାଦିକ ସମ୍ମିଳନୀ ଅନୁସାରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବା ବିଷୟ ଉଲ୍ଲେଖ କରାଯାଇଥିଲା ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର ଏସ୍ସିଓ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବାକୁ ଦୁଇଦିନ ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି ଏହି ବୈଠକରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ଶ୍ରୀ ଜୟଶଙ୍କର ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ସମେତ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଗତ ସପ୍ତାହରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏସ୍ସିଓ ବୈଠକରେ ଯୋଗଦେବା ଅବସରରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାରୁ ଶ୍ରୀ ଜୟଶଙ୍କରଙ୍କ ମସ୍କୋ ଗସ୍ତ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦୀଭୂତ ହୋଇଛି

ଏହି ବ୍ୟବସ୍ଥାରେ ସ୍ୱତନ୍ତ୍ର ପାରାଚୁଟ୍ର ବ୍ୟବହାର କରାଯିବ

ଏହାର ଡ଼ାଞ୍ଚା ଆଲ୍ରମିନିୟମ୍ ଓ ଷ୍ଟିଲ୍ ଧାତ୍ରରେ ନିର୍ମିତ ଶତକଡ଼ା ଶହେଭାଗ ଦେଶୀୟ ଜ୍ଞାନକୌଶଳରେ ଏହି ସିଷ୍ଟମ୍ର ବିକାଶ କରାଯାଇଛି

ଏକ୍ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତି ବିଷୟରେ ଜାଣିବା ପାଇଁ ଏକ ମହାନ୍ ସୁଯୋଗ ପର୍ଯ୍ୟଟନ ମାଧ୍ୟମରେ ମହାରାଷ୍ଟ୍ର ଏବଂ ଓଡ଼ିଶାର ଲୋକମାନେ ପରସ୍କରର ଖାଦ୍ୟ ରନ୍ଧନ ଶୈଳୀ ସଙ୍ଗୀତ ନୃତ୍ୟ ଥିଏଟର ହସ୍ତଶିଳ୍ପ କ୍ରୀଡ଼ା ସାହିତ୍ୟ ଓ ପର୍ବପର୍ବାଣୀ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ ଆମ ସମ୍ବାଦଦାତା ଜଣାଇଛନ୍ତି ଏକ୍ ଭାରତ ଶ୍ରେଷ୍ଠ ଭାରତ ଅଭିଯାନର ଅଂଶ ସ୍ୱରୂପ ଓଡ଼ିଶା ଏବଂ ମହାରାଷ୍ଟ୍ରର ଲୋକମାନେ ଉଭୟ ରାଜ୍ୟକୁ ଗସ୍ତ କରି ପରସ୍କରର ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ବିଷୟ ଉପରେ ଜାଣିବାର ସୁଯୋଗ ପାଇବେ ବୀଣା ୱାର୍ଲଡର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଓ ମହାରାଷ୍ଟ୍ର ଟୁର୍ ଅର୍ଗାନାଇଜର୍ସ ଆସୋସିସନ୍ସର ପୂର୍ବତନ ସଭାପତି ସୁଧୀର ପାଟିଲ ଉଭୟ ରାଜ୍ୟର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବମାନ ଦେଇଛନ୍ତି